ଦେଶର ଗରିବ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାର୍ୟ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଛି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ଦୃଢ଼ ଭିଭିମି ସ୍ଥାପନ କରିଛି ଏଥିରୁ ଦେଶର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି

ସେ କହିଛନ୍ତି ଏହି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକ ଗ୍ରାମାଞ୍ଚଳରେ ରହିଛନ୍ତି ଓ ଅଧିକାଂଶ ମହିଳା ରହିଛନ୍ତି ସେ କହିଛନ୍ତି ଏହି ଯୋଜନା ଯୋଗୁଁ ଅନେକ ପରିବାରର ଭବିଷ୍ୟତ ସ୍ୱରକ୍ଷିତ ହୋଇପାରିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତା ଦିଗରେ ଯେଉଁମାନେ ଅହରହ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି ସେମାନଙ୍କର ପ୍ରଶଂସା କରିଛନ୍ତି ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମୋଦି ସରକାରଙ୍କ ଜନମଙ୍ଗଳକାରୀ ଅର୍ଥନୈତିକ ବ୍ୟବସ୍ଥାର ଭିଭିଭିମ ସାବ୍ୟସ୍ତ ହୋଇଛି

ସେ କହିଛନ୍ତି ବ୍ୟୁରୋ ଏହାର ଗବେଷଣା ଓ ବିକାଶ କାର୍ଯ୍ୟ ମଧ୍ୟମରେ ଦେଶର ସୁରକ୍ଷାକୁ ନିଶ୍ଚିତ କରିଆସିଛି ଦେଶରେ ଏକ ଆଧୁନିକ ତଥା ମଜଭୁତ ପୁଲିସ ବ୍ୟବସ୍ଥାର ସ୍ଥାପନ ଦିଗରେ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି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

ଦେଶରେ ଏଥିପାଇଁ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ଲାଗି ଅହରହ ଉଦ୍ୟମ ଚାଲିଛି

ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ତାମିଲନାଡ଼ୁ କର୍ଣ୍ଣାଟକ ତେଲେଙ୍ଗାନା ଗୁକୁରାଟ ପଣ୍ଟିମବଙ୍ଗ ଉତ୍ତରପ୍ରଦେଶ ପଞ୍ଜାବ ଆନ୍ଧ୍ରପ୍ରଦେଶ ରହିଛି

ବୈଠକ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଫଳପ୍ରଦ ପଦକ୍ଷେପ ସଂକ୍ରମିତମାନଙ୍କର ଚିହ୍ରଟ ଓ ପର୍ଯ୍ୟବେକ୍ଷଣକୃ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କୁହାଯାଇଛି

ରାଜ୍ୟଗୁଡ଼ିକରେ ଉପଲହ୍ଧ ଶଯ୍ୟା ସଂଖ୍ୟା ଓ ଆମ୍ଭୁଲାନ୍ୱ ବିଷୟରେ ସର୍ବସାଧାରଣରେ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ସାପ୍ତାହିକ ଭିଭିରେ ମୃତ୍ୟୁହାରକୁ ଯାଞ୍ଚ କରିବା ଲାଗି ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମୁଖ୍ୟ ସଚିବ ମାନେ ସେମାନଙ୍କର କୋଭିଡ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ଓ କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଜଣାଇଥିଲେ ସେହି ରାଜ୍ୟ ଗୁଡ଼ିକର ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚା ବିଷୟରେ ମଧ୍ୟ ସେମାନେ ସ୍ୱଚନା ଦେଇଥିଲେ ଏସ୍ସି ମହରମ ଦେଶରେ ମହରମ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଲୋଡି କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଆବେଦନକାରୀ ଆହ୍ଲୁବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ଦେଶ ପାଇଁ କୋର୍ଟ ଏକ ସାର୍ବଜନୀନ ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ଯଦି କୌଣସି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଏଥିପାଇଁ ଅନୁମତି ଦିଆଯାଏ ତେବେ ସଂପ୍ନିକ୍ତ ଅଞ୍ଚଳ ପ୍ରତି ଥିବା ବିପଦର ଭଲଭାବେ ତର୍ଜମା କରାଯିବା ଆବଶ୍ୟକ ପ୍ରଧାନ ବିଚାରପତି ଏସ୍ଏ ବୋବଡେ ଓ କ୍ଷିସ ଏଏସ୍ବୋପନ୍ନା ଏବଂ ଭି ରାମସୁବ୍ରମଣ୍ୟନ୍ଙ୍କ ଖଣ୍ଡପୀଠ କହିଛନ୍ତି ଏଭଳି ଏକ ନିର୍ଦ୍ଦେଶ ଜାରି କରାଯିବା ଦ୍ୱାରା ପରିସ୍ଥିତି ଅସମ୍ଭାଳ ହୋଇପାରେ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଅଦାଲତ ଦେଶର ଜନସାଧାରଣଙ୍କର ସ୍ୱାସ୍ଥ୍ୟକୁ ଅବଞ୍ଜା କରିପାରିବେ ନାହିଁ ଏଲ୍ଏସ୍ ସ୍ୱିକର ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି କୋଭିଡ ନାଇଷ୍ଟିନ୍ ଯୋଗୁଁ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ସମୟରେ ସଭାକାର୍ଯ୍ୟ ଯେପରି ସୁଚାରୁରୂପେ ପରିଚାଳନା କରାଯିବ ତାହାକୁ ସେ ଅଗ୍ରାଧିକାର ଦେଉଛନ୍ତି ସେ କହିଛନ୍ତି ଶାରିରୀକ ଦୂରତା ବଜାୟ ରଖିବା ନିୟମର ଯେପରି କଡାକଡି ଭାବେ ପାଳନ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ବାଚସ୍କତି କହିଛନ୍ତି ଲୋକସଭା ଅଧିବେଶନ ପ୍ରସ୍ତୁତିର ସମୀକ୍ଷା ପାଇଁ ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ଏହି ସମୟରେ ସମସ୍ତ ସଂସ୍ଥାକୁ ସେମାନଙ୍କର ଦାୟିତ୍ୱ ସୁଚାରୁରୂପେ ନିର୍ବାହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏ ସମ୍ଭନ୍ଧରେ କିଛି ଟ୍ୱିଟ୍ କରି ସେ କହିଛନ୍ତି ସମସ୍ତ ସାଂସଦ ଓ ଲୋକସଭାର କର୍ମଚାରୀମାନଙ୍କ ପାଇଁ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରାଯାଉଛି

ଅମ୍ଭାଲା ବିମାନଘାଟୀଠାରେ ସେହି ବିମାନଗୁଡ଼ିକୁ ବିମାନବାହିନୀରେ ସାମିଲ କରାଯିବ ଏହି କାର୍ଯ୍ୟକ୍ରମକୁ ଫ୍ରାନ୍ୱ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କୁ ଆମନ୍ତ୍ରଣ କରାଯାଇଛି

ଦେଶର ଦରଦରାନ୍ତ ଅଞ୍ଚଳକୁ ବିମାନ ସେବା ଯୋଗାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଏହି ନୂଆ ବିମାନ ପଥଗୁଡ଼ିକୁ ମଞ୍ଜୁରି ପ୍ରଦାନରେ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ରାଜ୍ୟ ଓ ଦ୍ୱୀପାଞ୍ଚଳକୁ ଅଗ୍ରାଧିକାର ଦିଆଯାଇଛି